ପିଏମ୍ ଆଡ୍ରେସ୍ ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଲକ୍ଷ୍ୟ ପ୍ରରଣ ଲାଗି ଆତ୍ମ ନିର୍ଭରଶୀଳ ଭାରତ ହେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି

ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କର ସ୍କୁତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ କାରଣରୁ ଦେଖାଦେଇଥିବା ସଂକଟ ଅପ୍ରତ୍ୟାଶିତ ତେବେ ଏହି ଯୁଦ୍ଧରେ ଆମେ ନିଜକୁ ସୁରକ୍ଷିତ ରଖି ପ୍ରଗତିପଥରେ ଆଗେଇବାକୁ ପଡ଼ିବ କୋଭିଡ୍ ନାଇଷ୍ଟିନ୍ ପୂର୍ବ ଏବଂ ପରବର୍ତ୍ତୀ ବିଶ୍ୱ ସଂପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଆତ୍ମନିର୍ଭରଶୀଳ ହେଲେ ହିଁ ଆଗାମୀ ଦିନରେ ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା ଏଭଳି ସଂକଟକୁ ସୁଯୋଗରେ ପରିଣତ କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଜାଗତିକ ପରିଦୃଶ୍ୟରେ ଆତ୍ମନିର୍ଭରଶୀଳତାର ସଂଜ୍ଞା ବଦଳି ଯାଇଛି ବର୍ତ୍ତମାନ ଦେଶ ଯେତେବେଳେ ଆତ୍ମନିର୍ଭରଶୀଳତାର କଥା କହୁଛି ଏହାର ଅର୍ଥ ଆତ୍ମକେିନ୍ଦ୍ରିକ ହେବା ଆଦୌ ନୁହେଁ ବର୍ଚ ଭାରତୀୟ ସଂସ୍କୃତିରେ ବିଶ୍ୱକୁ ଗୋଟେ ପରିବାର ସଦୂଶ ଦେଖିବା ଲାଗି ଉପଦେଶ ଦିଆଯାଇଛି ଭାରତର ପ୍ରଗତି ସମଗ୍ର ବିଶ୍ୱର ପ୍ରଗତିର ଅଂଶବିଶେଷ ହୋଇପାରିବା ସହ ସମଗ୍ର ମାନବକ୍ରାତିର କଲ୍ୟାଣ ଦିଗରେ ଯୋଗଦାନ ଦେବା ଲାଗି ଆମ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ତେଣୁ ଏ ଦିଗରେ ସଂକଳ୍ପବଦ୍ଧତାର ଆବଶ୍ୟକତା ରହିଛି

ସେଗୁଡ଼ିକ ହେଲା ସାମଗ୍ରୀକ ବିକାଶ ଆଶିବ ଭଳି ଅର୍ଥ ବ୍ୟବସ୍ଥା ଭାରତର ପରିଚୟ ସୃଷ୍ଟି କରିବା ଭଳି ଉନ୍ନତ ଭିତ୍ତିଭୂମି ଏକବିଂଶ ଶତାବ୍ଦୀର ପ୍ରଯୁକ୍ତି ପରିଚାଳିତ ବ୍ୟବସ୍ଥା ମାନବ ସମ୍ଭଳ ଏବଂ ଆମର ଚାହିଦା ଓ ଯୋଗାଣ ଶୃଙ୍ଖଳର ସାମର୍ଥ୍ୟକୁ ପୂର୍ଣ୍ଣ କ୍ଷମତା ସହିତ ଉପଯୋଗ କରିପାରୁଥିବା ପ୍ରକ୍ରିୟାକୁ ସୁଦୃଢ଼ କରିବା ଏହି ଅବସରରେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଲାଗି ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ସଂକଟର ମୁକାବିଲା ଲାଗି ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍ ସହିତ ଏହି ପ୍ୟାକେଜ୍ କାର୍ଯ୍ୟକାରୀ କରାଯିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ୟାକେଜ୍ରେ ଜମି ଶ୍ରମିକ କପଡ଼ା ଉଦ୍ୟୋଗ କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ମଧ୍ୟମବର୍ଗ ଓ ଉଦ୍ୟୋଗ ଜଗତ ସମେତ ଅନ୍ୟ ସମସ୍ତ କ୍ଷେତ୍ରର ଆବଶ୍ୟକତା ପ୍ରତି ଏଥିରେ ଧ୍ୟାନ ଦିଆଯାଇଛି ଆଜିଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ୍ ସଫକ୍ରାନ୍ତରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି

ଦେଶର ବିକାଶରେ ଗରିବ ଶ୍ରମଜୀବୀ ଓ ପ୍ରବାସୀମାନଙ୍କର ଯୋଗଦାନ ବିଷୟରେ ଉଲ୍ଲ୍ରେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏମାନଙ୍କର ସଶକ୍ତିକରଣ ଲାଗି ଏହି ପ୍ୟାକେକ୍ରେ ଗୁରୁତ୍ୱ ଦିଆଯିବା ସହ ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ସମୟରେ ଆମର ଚାହିଦା ସଂକଟ ସ୍ଥାନୀୟ ସ୍ତରରେ ପୂରଣ ହୋଇଛି

ଶ୍ରୀ ମୋଦୀ ବିଭିନ୍ନ ବିଶେଷଜ୍ଞ ତଥା ବୈଜ୍ଞାନିକମାନଙ୍କ ମତାମତକୁ ଆଧାର କରି କହିଛନ୍ତି ଯେ କରୋନା ଭୂତାଣୁ ଦୀର୍ଘ ଦିନ ଧରି ଆମ ଜୀବନର ଅଂଶବିଶେଷ ହୋଇ ରହିବ କିନ୍ତୁ ଏହାର ଚର୍ତୁପାର୍ଶ୍ୱରେ ଆମ ଜୀବନ ଘୁରିବୁଲିବା ଅନୁଚିତ ତେଣୁ ମାସ୍କ୍ ପିନ୍ଧିବା ସହ ସାମାଜିକ ଦୂରତ୍ପ ଅବଲମ୍ଘନ କରି ନିଜ ନିଜ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ସେହିଭଳି ଦେଶବ୍ୟାପି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ରୂପରେଖ ପୂର୍ବାପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହେବ ରାଜ୍ୟଗୁଡ଼ିକଠାରୁ ମିଳୁଥିବା ସୁପାରିଶ ଆଧାରରେ ନୂତନ ନିୟମ ପ୍ରଶୟନ କରାଯିବ

କୋଭିଡ୍ ନାଇଷ୍ଟିନ୍ ମୁକାବିଲା ନେଇ ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ଜାମ୍ମୁ କାଶ୍ୱୀର ଏବଂ ଲଦାଖ ଜାରି ରଖିଥିବା ପ୍ରସ୍ତୁତିର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି

ନୀତିନ ଗଡ଼କରୀ ଏମ୍ଏସ୍ଏମ୍ଇ ସ୍ଥାନୀୟ କଞ୍ଚାମାଲ ଉପଯୋଗ କରି ସାମଗ୍ରୀ ଉତ୍ପାଦନ କରିବା ଉପରେ କେନ୍ଦ୍ର ସଡ଼କ ପରିବହନ ରାଜପଥ ତଥା କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି ଗତକାଲି ଏମ୍ଏସ୍ଏମ୍ଇ ଉପରେ କୋଭିଡ୍ ନାଇଷ୍ଟିନ୍ର ପ୍ରଭାବ ପ୍ରସଙ୍ଗରେ ଭାରତୀୟ ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଏବଂ ଭାରତୀୟ କଷ୍ ଆକାଉଷ୍କାଶ୍କସ୍ ପ୍ରତିଷ୍ଠାନର ପ୍ରତିନିଧିମାନଙ୍କ ସହିତ ଭିଡ଼ିଓ କନଫରେନ୍ନିଂ ଜରିଆରେ ଆଲୋଚନା କରିବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ଗଡ଼କରୀ ଶିଳ୍ପଗୁଡ଼ିକର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେବା ସହ ଦେଶର ପଛୁଆ ଜନଙ୍କାତି ଓ ଗ୍ରାମୀଣ ଇଲାକା ଉପରେ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ଅତ୍ୟାଧୁନିକ ସୁବିଧା ଥିବା ଶିଳ୍ପ କ୍ଲୁଷ୍ଟର ଓ ଲଜିଷ୍ଟିକ୍ ପାର୍କରେ ଭବିଷ୍ୟତର ନିବେଶ ଲାଗି ନୃତନ ସବୁଜ ଏକ୍ସପ୍ରେସ୍ ରାଜପଥ ଅନେକ ସୁଯୋଗ ଆଣିବ ବୋଲି ସେ କହିଛନ୍ତି ଶ୍ରୀଗଡ଼କରୀ ଏହି ଅବସରରେ ଆମଦାନୀ ବିକଳ୍ପ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବିଦେଶୀ ଆମଦାନୀ ବଦଳରେ ଘରୋଇ ଉତ୍ପାଦନ ଉପରେ ଅଧିକ ଧ୍ୟାନ ଦେବା ଲାଗି ସେ କହିଛନ୍ତି ଶିଳ୍ପ ଜଗତ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସହ କୋଭିଡ୍ ନାଇଷ୍ଟିନ୍ ସଫକଟ ଦୂର ହେବା ପରେ ସୃଷ୍ଟି ହେଉଥିବା ସ୍କଯୋଗର ଲାଭ ଉଠାଇବା ଆବଶ୍ୟକ ବୋଲି ଶ୍ରୀ ଗଡ଼କରୀ ମତବ୍ୟକ୍ତ କରିଛନ୍ତି ଏସ୍ କୟଶଙ୍କର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଡେନମାର୍କ ପ୍ରତିପକ୍ଷ କେପି କୋଫଡଙ୍କ ସହ ପ୍ରଥମ ଭର୍ଚ୍ଚଆଲ୍ ଜଏଣ୍ଟ କମିଶନ ବୈଠକରେ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ଏକ ଟ୍ୱିଟ୍ ଜରିଆରେ ଡକ୍କର ଜୟଶଙ୍କର ଜଣାଇଛନ୍ତି ଯେ ଉଭୟ ନେତା ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ସହରୀକରଣ ନବୀକରଣୀୟ ଶକ୍ତି ଗ୍ରୀନ୍ ସଲ୍ୟୁସନ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି ବିଷୟ ଉପରେ କଥାବାର୍ତ୍ତା କରିଛନ୍ତି

ସେହିସବୁ ବିମାନଗୁଡ଼ିକ ରୁଷ ଜର୍ମାନୀ ଥାଇଲାଣ୍ଡ ଫ୍ରାନ୍ସ ସ୍କେନ୍ ଉଜ୍ବେକିସ୍ତାନ ଓ କାଜାଖସ୍ତାନ ଆଦି ଦେଶକୁ ଯାତ୍ରା କରିବ

ଏହି ପରିପ୍ରେକ୍ଷୀରେ ସିବିଆଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସତର୍କ କରାଇ ଦେଇଛି କାହାଜରେ କୋଭିଡ୍ ନାଇଣ୍ଟିନ୍ ସୁରକ୍ଷା ଉପକରଣ ବୁହା ହେଉଥିବା ବେଳେ ସେଥିରେ ଚୋରାରେ ଡ୍ରଗ୍ କାରବାର ନେଇ ଆଶଙ୍କା ପ୍ରକାଶ ପାଇଛି ବିଶ୍ୱ ମହାମାରୀକୁ ଦୂଷ୍ଟିରେ ରଖି ଡ୍ରଗ୍ ଚୋରା ଚାଲାଣକାରୀ ଏହାର ଫାଇଦା ଉଠାଉଚନ୍ତି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ଇଷ୍ଟପୋଲ ଏ ସମ୍ପନ୍ଧୀୟ ସୂଚନା ଦେବା ପରେ ଦେଶବ୍ୟାପୀ ଏଭଳି ଚେତାବନୀ ଦିଆଯାଇଛି

ଗତ ରବିବାର ଦିନ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସିଟାଲ୍ରେ ଭର୍ତ୍ତି କରାଯାଇଥିଲା

ସେ ହସ୍କିଟାଲ୍ରେ ଭର୍ତ୍ତି ହେବାକୁ ନେଇ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ନେତ୍ତବୃନ୍ଦ ଉଦ୍ବେଗ ପ୍ରକାଶ କରିବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଥିଲେ